ବନ୍ଦ ଡାକରା ସଫଳ କରିବା ସହ ପୁଲିସ୍କୁ ସହଯୋଗ ନ କରିବା ପାଇଁ ପୋଷ୍ଟର ଓ ବ୍ୟାନର୍ରେ ଉଲ୍ଲେଖ ରହିଛି

ସେହିପରି ଛକ ସ୍ଥାନରେ ଏକ ବ୍ୟାନର ଲଗାଯାଇଥିବା ବେଳେ ପୁଲିସ୍ ଏହାକୁ ଜବତ କରିଛି

ପୁଲିସ୍ ବିରୁଦ୍ଧରେ ଅଡିଓ କାରି ହୋଇଥିବା ବେଳେ ଆକି ମାଓପ୍ରବଣ ଅଞ୍ଞଳରେ ବନ୍ଦ ଡାକରା ଦିଆଯାଇଛି

ବନ୍ଦ ଡାକରାର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ମଧ୍ଧ ଦେଖ୍ବାକୁ ମିଳିଛି ମାଓବାଦୀମାନେ ଭବାନୀପାଟଶା ଥୁଆମୂଳ ରାମପୁରରାସ୍ତା ଫୁରଲୀଘାଟି ଗୁଣପୁର ଲାଞିଗଡ଼ ବ୍ଲକ ଭୋଇପଟା ଆଦି ସ୍ତାନରେ ଗଛ କାଟି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି

ଗତ ରଜ ସଂକ୍ରାନ୍ତି ଦିନ କାଳିଜାଇ ପୀଠର୍ ଏକ ଯାତ୍ରୀବାହୀ ଡଙ୍ଗ

ଫିଲାଟେଲିକ୍ ବ୍ୟୁରୋ ଭୁବନେଶ୍ୱର ମୁଖ୍ୟ ଡାକଘରେ ଫିଲାଟେଲିକ୍ର ଉନ୍ତିକରଣ କରି ଅତ୍ୟାଧୁନିକ ସେବାଯୋଗାଇ ଦେବା ପାଇଁ ଆଜି ଫିଲାଟେଲିକ୍ ବ୍ୟରୋ ଉଦ୍ଘାଟିତ ହୋଇଯାଇଛି ରାଜସ୍ୱ ବୋର୍ଡ ସଦସ୍ୟ କିଭିଭି ଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଛନ୍ତି

ଆହତମାନଙ୍କୁ ବରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିସା କରାଯାଉଛି ଗୋର୍ ବୋଝେଇ ଟ୍ରକ୍ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଶାହାପୁର ଛକ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ୍ ଦୂର୍ଘଟଣାଗ୍ରସ୍ଠ ହୋଇଛି ଟ୍ରକ୍ଟି ଛକ ଉପରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ଭିକୁ ଧକ୍କା ଦେବାରୁ ମୂର୍ଭିର କିଛି ଅଂଶ ଭାଙ୍ଗି ଯାଇଥିବାରୁ ଏହାକୁ ନେଇ ସ୍ଚାନୀୟ ଅଅଳରେ ଚାପା ଉତ୍ତେଜନା ଦେଖାଦେଇଥିଲା ପୁଲିସ୍ ଘଟଣାସ୍ସୁଳରେ ପହଞ୍ ଲୋକଙ୍ଙୁ ବୁଝାସୁଝା କରିବା ସହ ଗୋରୁ ବୋଝେଇ ଟ୍ରକ୍ଟିକୁ ଉଦ୍ଧାର କରିଛି

ଆହତମାନଙ୍କୁ ସ୍ଥାନୀୟ ଗୋଷୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ କେତେକଙ୍କୁ ଭଦ୍ରକ ଓ କଟକକୁ ସ୍ଥାନାନ୍ତରିତ କରାଯାଇଛି

ଘେରାଉ ବଲାଙ୍ଗିର ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଅପିସ୍ ଘେରାଉ ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ପାଞ୍ଚଦଫା ଦାବିପତ୍ର ପ୍ରଦାନ କରାଯାଇଛି

ଏହା ସହ ରାକ୍ୟରେ ପୁଶି ଦକ୍ଷିଣ ପଣ୍ଟିମ ମୌସୁମୀ ବାୟୁ ସକ୍ରିୟ ହୋଇଛି କିଛି ସ୍ତାନରେ ମୌସୁମୀ ବର୍ଷା ଆର ହୋଇଯାଇଛି

ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମହ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି